ଦେଶାନ୍ତରିତ ପ୍ରାଣୀମାନଙ୍କର ସଂରକ୍ଷଣ ପ୍ରତି ଭାରତର ବଚ୍ଚନବଦ୍ଧତାକୁ ସେ ଦୋହରାଇଛନ୍ତି

ପିଏମ୍ କପ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାତର ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବନ୍ୟଜନ୍ତୁମାନଙ୍କ ଦେଶାନ୍ତରିତ ପ୍ରଜାତିଗୁଡ଼ିକର ସଂରକ୍ଷଣ ସଂକ୍ରାନ୍ତ ତ୍ରୟୋଦଶ ସମ୍ମିଳନୀକୁ ଉଦଘାଟନ କରିଛନ୍ତି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 ସେ କହିଛନ୍ତି ଭାରତ ସଂରକ୍ଷଣ ସ୍ଥାୟୀ ଜୀବନଶୈଳୀ ଓ ପରିବେଶ ପ୍ରତି ଅନୁକୂଳ ମଡେଲଗୁଡ଼ିକ ଉପରେ ଭିତ୍ତିକରି ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ସେ କହିଛନ୍ତି ବନ୍ୟପ୍ରାଣୀ ଓ ସେମାନଙ୍କର ଆବାସସ୍ଥଳୀର ସଂରକ୍ଷଣ ଭାରତର ସାଂସ୍କୃତିକ ମୂଲ୍ୟବୋଧର ଅଂଶବିଶେଷ ଯାହା ଦୟା ଓ ସାମୃହିକ ସହାବସ୍ଥାନ ଉପରେ ପର୍ଯ୍ୟବେସିତ ବନ୍ୟପ୍ରାଣୀମାନଙ୍କର ସଂରକ୍ଷଣ ଦିଗରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଦେଶରେ ଜଙ୍ଗଲ ଅଞ୍ଚଳ ବୃଦ୍ଧିରେ ଅଣାଯାଇଥିବା ଅଭୃତ୍ପୂର୍ବ ପରିବର୍ତ୍ତନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଥିପାଇଁ ସାମୃହିକ ଉଦ୍ୟମର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି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 ସେ କହିଛନ୍ତି ପ୍ରଶାନ୍ତମହାସାଗରୀୟ ଅଞ୍ଚଳର ରାଷ୍ଟ୍ରଗୁଡ଼ିକ ସହ ଭାରତ ଯେଉଁଭଳି ସହଯୋଗ ସ୍ଥାପନ କରିଛି ଏହାକୁ ଠିକ୍ ସେହି ଢ଼ାଞ୍ଚାରେ ଆଗକ୍ତ ଆଗେଇ ନିଆଯାଉଛି ଏ କ୍ଷେତ୍ରେ ଭାରତ ସର୍ବଦା ନେତୃତ୍ୱ ନେଇଆସୁଛି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 କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଓଡେକର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ସମ୍ମିଳନୀର କାର୍ଯ୍ୟନିର୍ବାହୀ ସମ୍ପାଦକ ଆମି ଫ୍ରାନେକେଲ୍ ଏବଂ ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ ଏହି ଉପଲକ୍ଷେ ଏକ ଡାକଟିକଟର ଉନ୍କୋଚନ କରାଯାଇଛି

କୋର୍ଟ କହିଛନ୍ତି ସେମାନଙ୍କୁ କମାଣ୍ଡ ନିଯୁକ୍ତି ଦେବା ଉପରେ ସଫ୍ରର୍ଣ୍ଣ ନିଷେଧାଞ୍ଜା ଲାଗୁକରାଯାଇ ପାରିବ ନାହିଁ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 ଖଣ୍ଡପୀଠ କହିଛନ୍ତି ପୂର୍ବରୁ ମହିଳା ଅଫିସରମାନେ ଦେଶ ପାଇଁ ଅନେକ ଗୌରବ ଆଶିଦେଇଥିବାର ଦୃଷ୍ଟାନ୍ତମାନ ରହିଛି ଓ ସଶସ୍ତ ବାହିନୀରେ ପୁରୁଷ ଅଫିସର ଓ ମହିଳା ଅଫିସରମାନଙ୍କୁ ନେଇ ରହିଥିବା ପକ୍ଷପାତମୂଳକ ମନୋଭାବରେ ପରିବର୍ତ୍ତନ ଅଣାଯିବା ଆବଶ୍ୟକ

ସେନାବାହିନୀରେ କାର୍ଯ୍ୟରତ ମହିଳା ଅଫିସରମାନେ ରାୟ ଉପରେ ସନ୍ତୋଷ ପ୍ରକାଶ କରି ଏହାକୁ ସଂସ୍କାରମ୍ଭଳକ ତଥା ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି କ୍ୟାଟ୍ କନ୍ଫରେନ୍ସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି କାଞ୍ଚୁ କାଶ୍ମୀର ଓ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଖୁବ୍ଶୀଘ୍ର କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ କ୍ୟାଟ୍ ପରିସରଭୁକ୍ତ ହେବ ନୂଆଦିଲ୍ଲୀଠାରେ ଅନୁଷ୍ଠିତ କ୍ୟାଟ୍ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ସେ ଏହା କହିଛନ୍ତି ଶ୍ରୀ ସିଂ କହିଛନ୍ତି ଜାମ୍ମୁ କାଶ୍ମୀରରେ କ୍ୟାଟ୍ର ଏକ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରାଯିବ ତେବେ ସେ ପର୍ଯ୍ୟନ୍ତ କ୍ୟାଟ୍ର ଚଣ୍ଡୀଗଡ଼ ବେଞ୍ଚ ଏହି ଦୁଇ ଅଞ୍ଚଳର ସରକାରୀ ଚାକିରି ଜନିତ ସମସ୍ୟାର ସମାଧାନ କରିବ

କେନ୍ଦୀୟ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ସେ ଏହି ଅବସରରେ ସୁବିଧା ହସ୍ତାନ୍ତର କରିବେ

କରୋନା ହେଲ୍ଥ ଟିମ୍ ନେପାଳ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ କରୋନା ଭୂତାଣୁ ସଂକ୍ରମଣ ଯାଞ୍ଚ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞମାନଙ୍କୁ ନେଇ କେନ୍ଦ୍ରୀୟ ଦଳ ଗଠନ କରିଛି ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନେପାଳ ସୀମାନ୍ତବର୍ତ୍ତୀ ଉତ୍ତରାଖଣ୍ଡ ଉତ୍ତରପ୍ରଦେଶ ବିହାର ସିକିମ ଓ ପଶ୍ଚିମବଙ୍ଗର ଗ୍ରାମଗୁଡ଼ିକରେ ଏହି ବିଶେଷଜ୍ଞ ଦଳ କରୋନା ଭୂତାଣୁ ସଫପର୍କରେ ତଦାରଖ କରିବେ ଏଥିସହିତ ସେମାନେ ସଂପ୍ରକ୍ତ ଅଞ୍ଚଳରେ ଏହି ଭୂତାଣୁ ପ୍ରତିହତ କରିବା ଲାଗି ଜନସଚେତନତା ସୃଷ୍ଟି କରିବେ

ଏହି ସବୁ ଲୋକମାନେ ଚୀନ ଉହ୍ୱାନରୁ ଫେରିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ସମସ୍ତ ନୀତିନିୟମ ଅନୁଯାଇ ଆଇଟିବିପି କେନ୍ଦ୍ରରୁ ଆଜି ଅପରାହ୍ୱରୁ ଏମାନଙ୍କୁ ଛାଡି ଦିଆଯିବ ଏହି ସମୁଦାୟରେ ଥିବା ସାତକଣ ମାଲଦ୍ୱୀପ ନାଗରିକ ଚଳିତମାସ ପହିଲା ଏବଂ ଦୁଇ ତାରିଖରେ ଆଇଟିବିପି କେନ୍ଦ୍ରରେ ସାହାଯ୍ୟ ନେଇଥିଲେ

ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ହୁବେଇ ଅଞ୍ଚଳର ଇତିମଧ୍ୟରେ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ବେଜିଂରେ ପହଞ୍ଚ ଏହି ମହାମାରୀକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ସେମାନଙ୍କ ଚୀନ ପ୍ରତିପକ୍ଷଙ୍କ ସହ ବୈଠକ ଆରମ୍ଭ କରିଛନ୍ତି

ଜାତିସଂଘର ସଚିବ ଜେନେରାଲ୍ ଆକ୍ଷୋନିଓ ଗୁଟେରସ୍ ଇସ୍ଲାମାବାଦରେ ଦେଇଥବା ମତାମତକୁ ଆଧାର କରି ସାମ୍ବାଦିକମାନଙ୍କ ପ୍ରଶ୍ୱର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶକୁମାର କହିଛନ୍ତି ଯେ ଭାରତ କେବଳ ପାକିସ୍ଥାନ ଦ୍ୱାରା ବେଆଇନ ଭାବେ ଭାରତୀୟ ଜମି ଅଧିଗ୍ରହଣକୁ ବିରୋଧ କରୁଛି ଏବଂ ସେ ଜମିକୁ ପୁଣି ଫେରାଇ ଆଶିବା ପାଇଁ ଗୁରୁତ୍ୱ ଦେଉଛି ଅନ୍ୟାନ୍ୟ ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇ ପାରିବ ଜାଞ୍ଚୁ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ମଧ୍ୟସ୍ଥତାର କୌଣସି ଭୂମିକା ନାହିଁ ବୋଲି ସେ ସ୍ୱଷ୍ଟ କରିଥିଲେ ଜେକେ ଏନ୍ସି ପଞ୍ଚାୟତ ପୋଲ୍ସ ଜାମ୍ମୁ କାଶ୍ମୀରର ଅନ୍ୟତମ ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ୍ କନ୍ଫରେନ୍ନ ଆସନ୍ତାମାସ ସେଠାରେହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଅଂଠ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି ତେବେ ନ୍ୟାସନାଲ୍ କନ୍ଫରେନ୍ନ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗା ଯାଇଥିବା ବିଭିନ୍ନ ପ୍ରତିବନ୍ଧକ ହଟାଯାଇ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରଚାର କରିବାକୁ ସୁଯୋଗ ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି

ଏ ସଫପର୍କରେ ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାରଙ୍କୁ ଦଳର କେନ୍ଦ୍ରୀୟ ସଚିବ ରତନଲାଲ ଗୁପ୍ତା ଚିଠି ମାଧ୍ୟମରେ ଜଣାଇଛନ୍ତି